ଏବଂ ରାଜ୍ୟରେ ଶୀତଲହରୀ ଜାରି

ରାକଭବନସ୍ଷିତ ଅଭିଷେକ ଭବନରେ ଆକି ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି

ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍ ମୁରଲୀଧରଙ୍କୁ ଶୁଭେଛା ଜଶାଇଛନ୍ତି ସେ ଟ୍ୱିଟ୍ କରି ଅଭିନନ୍ଦନ ଜଶାଇବା ସହ ତାଙ୍କର ସଫଳ କାର୍ଯ୍ୟକାଳ କାମନା କରିଛନ୍ତି

ଆସନ୍ତାକାଲି କୋର୍ଟ ତାଙ୍କର ରାୟ ଶୁଶାଇବା ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ଅନ୍ୟପକ୍ଷରେସରୋଜର ଓକିଲ ସରୋଜକୁ ନାବାଳକ ଦର୍ଶାଇ ପାଇଁ ବିଭିନ୍ନ କାଗଜପତ୍ର ସହ ଆଜି କୋର୍ଟରେ ଆବେଦନ କରିଛନ୍ତି